ଡାଲି ସଂଗ୍ରହ ଚଳିତବର୍ଷ ଡାଲି ଜାତୀୟ ଓ ତୈଳବୀଜ ସଂଗ୍ରହ ବୃଦ୍ଧି ପାଇଛି

ଯେଉଁ ବ୍ୟକ୍ତି କୋଭିଡ୍ ପରୀକ୍ଷା କରାଇବାକୁ ଚାହୁଁଛନ୍ତି ସେମାନେ ଏହି କେନ୍ଦ୍ରମାନଙ୍କରେ ପରୀକ୍ଷା କରାଇ ପାରିବେ

ଏଥରେ ଜିଲ୍ଲାର ଚାଷୀଙ୍କ ସମବାୟ ସମିତି କରିଆରେ ତୁରନ୍ତ ୟୁରିଆ ସାର ଯୋଗାଇବାକୁ ଦାବି କରାଯାଇଛି

ଚଳିତବର୍ଷ ମନ୍ଦିରଗ୍ରଡ଼ିକରେ ସାଧାରଶ ଭକ୍ତଙ୍କ ଦର୍ଶନ ବନ୍ଦ ଥିବାରୁ ମନ୍ଦିରର ନୀତି ନିୟମ ଅନୁସାରେ ଏହି ଉସବ ପାଳନ କରାଯାଉଛି